ଆଜି ଶେଷ ହେଲା ପ୍ରଚାର କାର୍ଯ୍ୟ

ଏନେଇ ଆଜି ଭୁବନେଶ୍ୱରଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ୍ କୁମାର ଲୋହାନୀ ଏକ ସାମ୍ଘାଦିକ ସମ୍ମିଳନୀରେ କହିଛନ୍ତି ଭୋଟ୍ଦାନକୁ ଶାନ୍ତିଶୂଙ୍ଖଳା ସହ ଶେଷ କରିବାପାଇଁ ଏଥର ପର୍ଯ୍ୟାପ୍ତ ବ୍ୟବସ୍ରା ଗ୍ରହଣ କରାଯାଇଛି

ସାମୟିକ ଭାବେ ବର୍ଉମାନର ବିଧାୟକଙ୍କୁ ଅନ୍ୟତ୍ର ଥଇଥାନ କରାଯିବ

ଯାଜପୁରର ଏସ୍ପି ଚରଣ ସିଂହ ମୀନା ଆଜି ଏକ ସାମ୍ଘାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି

ସ୍ଥାନୀୟ କେତେକ ଯୁବକଙ୍କ ସହ ସେମାନେ ବିଭିନ୍ ଗଳିକନ୍ଦି ବୁଲି ଅଳିଆ ଆବର୍ଜନା ଗୋଟାଇବା ସହ ସେଗୁଡ଼ିକୁ ଉପଯୁକ୍ତ ସ୍ଚାନରେ ରଖିବା ଦେଖିବାକୁ ମିଳିଥିଲା